ପ୍ରାର୍ଥୀପତ୍ରଗୁଡ଼ିକୁ ଶନିବାର ଦିନ ଯାଞ୍ଚ କରାଯିବ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି କ୍ୟାମ୍ପେନିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଭାପତି ଅମିତ ଶାହା ଓ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦେଶର ବିଭିନ୍ନ ଭାଗରେ ନିର୍ବାଚନ ର୍ୟାଲିମାନ କରିଛନ୍ତି ଗୁଜରାତର ଆମ୍ରେଲିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ ସନ୍ତାସବାଦୀ କାର୍ଯ୍ୟକଳାପ ଜାମ୍ମୁ କାଶ୍ମୀରର ମାତ୍ର ଦୁଇରୁ ତିନୋଟି ଜିଲ୍ଲା ମଧ୍ୟରେ ସୀମିତ ରହିଛି ଓ କୌଣସି ବୋମା ବିସ୍ଫୋରଣ ଘଟିନାହିଁ

କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ଉତ୍ତରପ୍ରଦେଶର ବଦାୟଁଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ଇସି ନକ୍ବି ନିର୍ବାଚନ କମିଶନ୍ ରାଜନୈତିକ ପ୍ରଚାର ପାଇଁ ପ୍ରତିରକ୍ଷା ବାହିନୀ ବିଷୟରେ ଉଲ୍ଲ୍ଜେଖ କରିବାରୁ ନିବୂତ୍ତ ରହିବାକୁ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବିଙ୍କୁ ଚେତାବନୀ ଦେଇଛି ଉତ୍ତରପ୍ରଦେଶର ରାମପୁରଠାରେ ଗତ ତିନି ତାରିଖରେ ଏକ ସାଧାରଣ ସଭାରେ ସେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ଏଭଳି ଚେତାବନୀ ଦିଆଯାଇଛି ନିର୍ବାଚନ କମିଶନ୍ ଏହାର ନିର୍ଦ୍ଦେଶରେ କହିଛି ରାଜନୈତିକ ଦଳ ପ୍ରାର୍ଥୀ ଓ ନିର୍ବାଚନ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଚାର ସମୟରେ ପ୍ରତିରକ୍ଷା ବାହିନୀ ବିଷୟରେ ଉଲ୍ଲେଖ ନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ଶ୍ରୀ ନକ୍ବି ତାହାକୁ ଲଙ୍ଘନ କରିଛନ୍ତି ଭବିଷ୍ୟତରେ ସାବଧାନ ରହିବାକୁ କମିଶନ୍ ତାଙ୍କୁ କହିଛି ଗ୍ରଜରାତ ସ୍ରଷମା ବିଜେପି ନେତା ସ୍ରଷମା ସ୍ୱରାଜ କହିଛନ୍ତି ମୋଦି ସରକାର ସମୟରେ କେବଳ ସର୍ଜିକାଲ୍ ଷ୍ଟ୍ରାଇକ୍ କିମ୍ବା ବିମାନ ଆକ୍ରମଣ ହୋଇଛି ତାହା ନୁହେଁ ପାକିସ୍ତାନକ୍ ସମ୍ପର୍ଶ୍ଣ ଭାବେ ଏକଘରିଆ କରାଯାଇ ପାରିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ତାଙ୍କ ବିକାର ଅବଧି ଶେଷ ହୋଇଯାଇଛି ସେ ଅଧିକ ଦିନ ରହିଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ବିହତ କାର୍ଯ୍ୟାନୁଷାନ ଗ୍ରହଣ କରାଯାଉଛି ଗତକାଲି ମନ୍ତ୍ରଶାଳୟ ବାଙ୍ଗଲାଦେଶୀ ଅଭିନେତା ଫରଦୋଷ ଅହଜ୍ଞଦଙ୍କ ବ୍ୟବସାୟିକ ବିଜା ବାତିଲ କରିଥିଲା ସେ ପଣ୍ଟିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ଏକ ପାର୍ଟି ସପକ୍ଷରେ ପ୍ରଚାର କରିଥିଲେ ମନ୍ତ୍ରଣାଳୟ ତାଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ନୋଟିସ୍ ଦେଇଛି

ଏକ ବିବୃତ୍ତିରେ ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରଚାରିତ ଖବରକୁ ବୋର୍ଡ୍ ମିଥ୍ୟା ବୋଲି ଦର୍ଶାଇ ଖଶ୍ଚନ କରିଛି ସିବିଏସ୍ଇ କହିଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସମସ୍ତ ଚାପୁର ଅଧ୍ୟନ କରିବେ ସିଭିଲ୍ ଆଭିଏସନ୍ ଜେଟ୍ ଏୟାରଓ୍ୱେଜ ଅସ୍ଥାୟୀଭାବେ ଏହାର ବିମାନ ଚଳାଚଳ ବନ୍ଦ ରଖିବା ପରେ କାପାସିଟି ସ୍ଲୁଟ ଓ ଯାତ୍ରୀମାନଙ୍କର ଅସୁବିଧା ଆଦି ବିଷୟର ସମାଧାନ ସକାଶେ ବେସାମରିକ ବିମାନ ଚଳାଚଳ ସଚିବ ବିମାନବନ୍ଦର ଓ ବିମାନ ଚଳାଚଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ପୂଥକ ବୈଠକ କରିଛନ୍ତି

ମନ୍ତ୍ରଣାଳୟ କହିଛି ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ଓ ଅନ୍ୟ ସଂସ୍ଥାମାନେ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଟିକଟ ଅର୍ଥ ଫେରସ୍ତ ଟିକଟ ବାତିଲ ଓ ବିକଳ୍ପ ଟିକଟ କ୍ଷେତ୍ରରେ ଯେପରି ନିୟମ କଡାକଡି ଭାବେ ପାଳନ କରାଯିବ ତାହା ପ୍ରତି ଧ୍ୟାନ ଦିଆଯାଉଛି କୋର୍ଟ୍ ମିସିଲ୍ ଦିଲ୍ଲୀର ଏକ ଅଦାଲତ କ୍ରିଷ୍ଟିଆନ୍ ମିସେଲ୍ ନିଜ ପରିବାର ସହିତ ଇଷ୍ଟର ପାଳନ କରିବା ପାଇଁ ଜାମିନ୍ ଲୋଡ଼ି କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଅଗଷ୍ଟା ଓ୍ୱେଷଲ୍ୟାଣ୍ଡ ହେଲିକପ୍ଟିର କିଣା ମାମଲାରେ କ୍ରିଷ୍ଟିଆନ୍ ମିସେଲ୍ ମଧ୍ୟସ୍ଥ ଥିଲେ ମିସେଲଙ୍କୁ ହାକତରେ ରଖି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଓ ସିବିଆଇ ଜେରା କରୁଛନ୍ତି

ସେ କହିଛନ୍ତି ମିସେଲ୍ ମଧ୍ୟବର୍ତ୍ତିକାଳୀନ କାମିନ୍ରେ ବାହାରକୁ ଆସି ଯଦି କିଛି ମନ୍ତବ୍ୟ ଦିଅନ୍ତି ତେବେ ଏହା ତଦନ୍ତରେ ବାଧା ସୃଷ୍ଟି କରିବ ମିସେଲଙ୍କ ଓକିଲ କହିଛନ୍ତି ଯେହେତୁ ଅଭିଯୋଗପତ୍ର ଦାଏର ହୋଇସାରିଛି ସେ ଦୃଷ୍ଟିରୁ ପ୍ରମାଣ ନଷ୍ଟ କରାଯାଇ ପାରିବ ନାହିଁ

ଗତ ଡିସେୟର ମାସରେ ତାଙ୍କୁ ଦୁବାଇରୁ ପ୍ରତ୍ୟର୍ପଣ କରି ଅଣାଯାଇଥିଲା

କୁଆକୋଣ୍ଡା ଅଞ୍ଚଳର ଦୁବାଲକାରକା ଜଙ୍ଗଲରେ ଏହି ସଂଘର୍ଷ ଘଟିଛି ପୁଲିସ ଘଟଣାସ୍ଥଳରୁ ଦୁଇଟି ରାଇଫଲ ଉଦ୍ଧାର କରିଛି

ମହାରାଷ୍ଟ୍ରରେ ମଧ୍ୟ ତିନି ଜଣ ଲୋକ ପ୍ରାଣ ହରାଇଥିବାର କୃହାଯାଇଛି

ପାକ୍ ରିଜାଇନ୍ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ବହୁ କୋଟି ଟଙ୍କା ସମ୍ଭଳିତ ସହାୟତା ମିଳିବା ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଆସାଦ୍ ଉମର୍ ମନ୍ତିମଣ୍ଡଳରୁ ଇସ୍ତଫା ଦେଇଛନ୍ତି

ଆମେରିକାରେ ପାକିସ୍ତାନ ପାଇଁ ପରବର୍ତ୍ତୀ ଆର୍ଥିକ ସହାୟତା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ସେ କହିଛନ୍ତି ମନ୍ତିମଶ୍ଚଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ପରିବର୍ତ୍ତେ ଶକ୍ତି ମନ୍ତଶାଳୟର ଦାୟିତ୍ୱ ଦେବାକୁ ଚାହିଁଛନ୍ତି ତେବେ ଇମ୍ରାନ୍ ଖାନ୍ଙ୍କ ନେତୃତ୍ୱର ସରକାର ବିଶେଷ କରି ଆସାଦ ଉମର୍ ଦେଶର ଆର୍ଥିକ ସଂକଟ ପାଇଁ ବିରୋଧୀ ଦଳ ବ୍ୟବସାୟିକ ସମ୍ପ୍ରଦାୟ ଓ ନାଗରିକଙ୍କଠାରୁ ସମାଲୋଚନାର ସମ୍ମୁଖୀନ ହୋଇ ଆସୁଛନ୍ତି

ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି ହତ୍ୟା ଘଟଣା ପଛରେ କ'ଣ କାରଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ବାଲୁଚିସ୍ତାନ ପ୍ରଦେଶରେ ଜାତିଗତ ଗକ୍ଷଗୋଳ ଓ ବିଚ୍ଛିନ୍ନତାବାଦୀ ସମସ୍ୟା ଲାଗି ରହିଛି

ନେପାଳ ବୈଜ୍ଞାନିକମାନେ ଏହି ଉପଗ୍ରହକୁ ନିର୍ମାଣ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉପଗ୍ରହ ସହ ଜଡ଼ିତ ସମସ୍ତ ବୈଜ୍ଞାନିକ ଓ ଅନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏହା ଦେଶ ପାଇଁ ଏକ ଗର୍ବର ବିଷୟ ନେପାଳ ବିଜ୍ଞାନ ଓ ବୈଷୟିକଜ୍ଞାନ ଏକାଡେମୀ ମୁଖପାତ୍ର ସୁରେଶ କୁମାର ଧୁଙ୍ଗେଲ୍ କହିଛନ୍ତି ଏହି ଉପଗ୍ରହ ଦେଶରେ ମହାକାଶ ଇଞ୍ଜିନିୟରିଂର ବିକାଶ ପାଇଁ ବାଟ ଖୋଲିଛି